ପାର୍ଟି ସଭାପତି ଅମିତ ଶାହା ଗାନ୍ଧିନଗରରୁ ପ୍ରତିଦ୍ୱନ୍ଦୀତା କରିବେ

ଆକି ହାଇଦ୍ରାବାଦ୍ରେ ରାଜସ୍ଥାନ ରୟାଲ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା ହେବ ଏଲ୍ଏସ୍ ପୋଲ୍ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ବିହାରରେ କାମୁଇ ଓ ଔରଙ୍ଗାବାଦ ଆସନ ପାଇଁ ଦୁଇ କଣ ପ୍ରାର୍ଥୀ ସେମାନଙ୍କର ମନୋନୟନପତ୍ର ପ୍ରତ୍ୟାହାର କରିଛନ୍ତି

ରାଜ୍ୟରେ ବିଧନାସଭା ସହ ଏକା ସାଙ୍ଗରେ ସଂସଦୀୟ ନିର୍ବାଚନ କରାଯିବ ଦିରାଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଫୁର୍ପା ସେରିଂ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି କଂଗ୍ରେସର ସେରିଂ ଗୁରମେ ଏବଂ ନିର୍ଦ୍ଦଳୀୟ ପ୍ରାର୍ଥୀ ଗୋଙ୍ଗୁସେରିଂ ଗୋନ୍ନାପା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ ୟାଚୁଲି ଓ ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନ୍ୟ ଦଳର ପ୍ରାର୍ଥୀମାନଙ୍କ ପ୍ରାର୍ଥୀପତ୍ର ଖାରଜ ହୋଇଯିବା ପରେ ବିଜେପି ପ୍ରାର୍ଥୀମାନେ ନିର୍ଦ୍ଦନ୍ଦରେ ନିର୍ବାଚିତ ହୋଇଛନ୍ତି

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପୁଅ ବୈଭବ୍ ଗେହେଲଟଙ୍କୁ କୋଧପୁରରୁ ପ୍ରାର୍ଥୀ କରାଯାଇଥିଲା ବେଳେ ବିଜେପିର ପୂର୍ବତନ ନେତା ଯଶଓ୍ୱନ୍ତ ସିଂହଙ୍କ ପୁଅ ମାନବେନ୍ଦ୍ର ସିଂହଙ୍କୁ ବାଡ୍ମେରରୁ ପ୍ରାର୍ଥୀ କରାଯାଇଛି ପୂର୍ବତନ କେନ୍ଦ୍ରମନ୍ତୀ ଜୀତେନ୍ଦ୍ର ସିଂହଙ୍କୁ ଅଲୱାର୍ ବରିଷ୍ଠ ନେତା ରାମନାରାୟଣ ମିଶାଙ୍କୁ କୋଟା ସବିତା ମିଣାଙ୍କୁ ଦୌସା ଜ୍ୟୋତି ଖଣ୍ଡେଲୱାଲଙ୍କୁ କୟପୁର ନମୋନାରାୟଣ ମିଶାଙ୍କୁ ଟୋଙ୍କ୍ ସୱାଇ ମାଧୋପୁର ଏବଂ କ୍ୟୋତି ମିର୍ଦ୍ଧାଙ୍କୁ ନାଗୌର୍ରୁ ପ୍ରାର୍ଥୀ କରାଯାଇଛି ଉତ୍ତରପ୍ରଦେଶରେ କଂଗ୍ରେସ ପାର୍ଟି ଅବସରପ୍ରାପ୍ତ ମେଜର କେପି ସିଂହଙ୍କୁ ସମ୍ଭଲ୍ରୁ ନିଆକ୍ ଅହମ୍ମଦ୍ଙ୍କୁ ଦେଓରିଆ ଏବଂ ପଙ୍କଜ ନିରଞ୍ଜନଙ୍କୁ ଫୁଲପୁରରୁ ପ୍ରାର୍ଥୀ କରିଛି ଗୁଜରାଟରେ କଂଗ୍ରେସ ପାର୍ଟି ଜଗଦିଶ ଠାକୋରଙ୍କୁ ପଟନ୍ରୁ ଏବଂ ଲଳିତ କଗଧରଙ୍କୁ ରାଜକୋଟରୁ ପ୍ରାର୍ଥୀ କରିଛି

ପାର୍ଟି ସଭାପତି ଅମିତ ଶାହା ଗାନ୍ଧି ନଗରରୁ ପ୍ରତିଦ୍ୱନ୍ଦୀତା କରିବେ ଶ୍ରୀ ଶାହା ଆଜି ମନୋନୟନପତ୍ର ଦାଖଲ କରିବାର ଆଶା କରାଯାଉଛି ପାର୍ଟି ସୂତ୍ରରୁ ଉଦ୍ଧାର କରି ଆମର ସମ୍ଭାଦଦାତା ଜଣାଇଛନ୍ତି ଅମିତ ଶାହା ଏକ ବିଶାଳ ଶୋଭାଯାତ୍ରା ଓ ରୋଡ୍ ଶୋରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପି ନେତା ରାଜନାଥ ସିଂହ ନୀତିନ ଗଡ଼କରୀ ଶିବସେବା ମୁଖ୍ୟ ଉଦ୍ଧବ ଠାକରେ ଅକାଳୀ ଦଳ ନେତା ସୁଖିବୀର ସିଂହ ବାଦଲ ଏବଂ ଅନ୍ୟ ଏନ୍ଡିଏ ନେତାମାନେ ଏହି ରୋଡ୍ ଶୋ'ରେ ଅଂଶଗ୍ରହଣ କରିବେ ଗତକାଲି ସମାଜବାଦୀ ପାର୍ଟି ମଧ୍ୟ ଉତ୍ତରପ୍ରଦେଶର ମୋରାଦାବାଦ ବରେଲି ଉନ୍ନାଓ ଝାନ୍ସୀ ଏବଂ ଖୁସୀନଗର ଆସନ ପାଇଁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରିଥିଲା ପିଏମ୍ ଜାମ୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କାଞ୍ଗୁ କାଶ୍ମୀରର ସର୍ବାଙ୍ଗୀନ ଉନ୍ନତି ପାଇଁ ତାଙ୍କ ସରକାରଙ୍କର ଇଚ୍ଛା ରହିଛି

ଶ୍ରୀ ମୋଦି କହିଛନ୍ତି ପାକିସ୍ତାନ ପଟୁ ବାରମ୍ଭାର ଅସ୍ତ୍ରବିରତି ଲଙ୍ଘନ ଯୋଗୁଁ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ ବସବାସ କରୁଥିବା ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭାରତୀୟ ଯବାନମାନେ ପାକିସ୍ତାନର ଏହି ଅସ୍ତ୍ରବିରତି ଲଙ୍ଘନ ବିରୁଦ୍ଧରେ ଆମର କଡ଼ା ଜବାବ ଦେଉଛନ୍ତି ସେ କହିଛନ୍ତି ଭାରତ ବିରୁଦ୍ଧରେ ପାକିସ୍ତାନ କୌଣସି ଦ୍ୟୁସାହସୀକ ପଦକ୍ଷେପ ନେବାକୁ ଏଶିକି ସାହସ କରିବ ନାହିଁ

କାମ୍ମୁ ଡିଭିଜନ୍ରେ ବିକାଶକୁ ପିଡିପି କଂଗ୍ରେସ ଓ ନ୍ୟାସନାଲ୍ କନ୍ଫରେନ୍ସ କାଣିଶୁଣି ଅବହେଳା ପ୍ରଦର୍ଶନ କରୁଥିବା ଶ୍ରୀ ମୋଦି ଅଭିଯୋଗ କରିଛନ୍ତି ସେ କହିଛନ୍ତି କଂଗ୍ରେସ ନ୍ୟାସନାଲ୍ କନ୍ଫରେନ୍ସ ଓ ପିଡିପି ଦେଶ ବିରୋଧୀ ତତ୍ୱଗୁଡ଼ିକୁ ସମର୍ଥନ ଦେବା ଦ୍ୱାରା ଦୀର୍ଘ ଦିନ ହେଲା କାଶ୍କୀର ପଣ୍ଡିତମାନେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି ଇଣ୍ଡିଆ ପାକ୍ ପାକିସ୍ତାନରେ ସନ୍ତ୍ରାସବାଦୀମାନଙ୍କ ଆଡ୍ରା ସ୍ଥଳୀ ଓ ସେ ଦେଶର ନେତୃତ୍ୱଙ୍କ ଉପସ୍ଥିତିରେ ପ୍ରଲଓ୍ୱାମା ସନ୍ତାସବାଦୀ ଆକ୍ରମଣରେ ଜେସ୍ ଇ ମହମ୍ମଦ ସନ୍ତାସବାଦୀ ସଂଗଠନର ସମ୍ପୁକ୍ତି ବିଷୟରେ ଇସଲାମାବାଦକୃ ଦିଆଯାଇଥିବା ପ୍ରମାଣପତ୍ର ଉପରେ ପାକିସ୍ତାନର କବାବକୁ ନେଇ ଭାରତ ନୈରାଶ୍ୟ ପ୍ରକାଶ କରିଛି ବୈଦେଶିକ ମୁଖପାତ୍ର ରବିଶ କ୍ରମାର କହିଛନ୍ତି ପାକିସ୍ତାନ ସବୁବେଳେ ଏଭଳି ପ୍ରତ୍ୟାଖ୍ୟାନ କରି ଚାଲିଛି ଏବଂ ପୁଲୱାମା ସନ୍ତାସବାଦୀ ଆକ୍ରମଣକ୍ତ ମଧ୍ୟ ଏଥର ଅଗ୍ରାହ୍ୟ କରିବା ଅତି ଦୃଃଖର ବିଷୟ ସେ କହିଛନ୍ତି ସେ ଦେଶର ନିୟନ୍ତ୍ରଣରେ ଥିବା ସନ୍ତାସବାଦୀ ଓ ସନ୍ତାସବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ଇସଲାମାବାଦ କ'ଣ ସବୁ ପଦକ୍ଷେପ ନେଇଛି ସେ ବିଷୟରେ କିଛି କଶାଇ ନାହିଁ

ସେ କହିଛନ୍ତି ଜାତିସଂଘ ଦ୍ୱାରା କଳାତାଲିକା ଭୁକ୍ତ ଜୈସ୍ ଇ ମହମ୍ମଦ ଉଗ୍ରବାଦୀ ସଂଗଠନ ଏବଂ ଏହାର ନେତା ମସ୍ତଦ ଆଝାର୍ ସବ୍ ସନ୍ତାସବାଦୀ ଆକ୍ରମଣ ଘଟଉଥିବା ସମସ୍ତଙ୍କୁ ଜଣାଅଛି ଶ୍ରୀ କୁମାର କହିଛନ୍ତି ସେହି ସଂଗଠନ ଓ ତାର ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସଂକ୍ରାନ୍ତରେ ପାକିସ୍ତାନ କୌଣସି ସ୍ଟଚନା କିମ୍ବା ପ୍ରମାଣପତ୍ର ଦେଇନାହିଁ ଏବଂ ପ୍ରକୃତରେ ଯଦି ପାକିସ୍ତାନ ସନ୍ତାସବାଦକୁ ଦମନ କରିବାକୁ ଚାହୁଁଥାଏ ଏ ଦିଗରେ ନିଜର ନିଷ୍ଠା ଓ ଇଚ୍ଛା ପ୍ରକାଶ କରିବାର ଆବଶ୍ୟକତା ରହିଛି

ଏହି ରାସ୍ତା ଦୂର୍ଘଟଣା ପରେ ରତନପୁରୀ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍କିଟାଲ୍ ନେଇଥିଲା କିଛି ଆହତମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ

ଅଗ୍ନିଶମ ବିଭାଗ କହିଛି ଯେ ଏହି ଅଟ୍ଟାଳିକାର ପାହାଚଗ୍ରଡ଼ିକ ଅଣ ଓସାରିଆ ଥିବା ସହ ବିଲ୍ଡିଂରେ ଅଗ୍ରି ନିର୍ବାପକ ବ୍ୟବସ୍ଥା ନ ଥିଲା ଯାହା ଫଳରେ ଲୋକମାନେ ସୁରକ୍ଷିତ ଭାବେ ସେଠାରୁ ବାହାରି ପାରିନଥିଲେ ତେବେ ଗତକାଲି ସନ୍ଧ୍ୟା ସୁଦ୍ଧା ଅଗ୍ନିକାଶ୍ଡକୁ ଆୟତ୍ତ କରାଯାଇଥିବା ଜଣାପଡିଛି ଇଣ୍ଡିଆ ହକି ମାଲେସିଆର ଇପୋହୋଠାରେ ଚାଲିଥିବା ସୁଲତାନ ଅଜଳନ୍ ଶାହା କପ୍ ହକି ଟ୍ରର୍ଣ୍ଣାମେଣ୍ଟର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଆଜି ପୋଲାଣ୍ଡକ୍ ସୋଚନୀୟ ଭାବେ ହରାଇବାର ଲକ୍ଷ୍ୟ ରଖିଛି

ଭାରତ ଫାଇନାଲ୍କୁ ଉଠିସାରିଛି ଏବଂ ଶନିବାର ଦିନ ଦକ୍ଷିଣ କୋରିଆକୁ ଫାଇନାଲ୍ ମ୍ୟାଚ୍ରେ ମୁକାବିଲା କରିବ

ଚଳିତ ଆଇପିଏଲ୍ର ଏହା ଦ୍ୱିତୀୟ ବିବାଦୀୟ ନିଷ୍ପଭି ଥିଲା ବୋଲି ଜଣାପଡ଼ିଛି